ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କୋବିଡ୍ ନାଇଷ୍ଟିନ୍ ସଂକ୍ରମଣ ସମୟରେ ମଧ୍ୟ ଭାରତରେ ପ୍ରଚୁର ମାତ୍ରାରେ ବିଦେଶୀ ପୁଞ୍ଜିନିବେଶ ହୋଇଛି ଏହି ପୁଞ୍ଜିନିବେଶ ମଧ୍ୟରୁ ସର୍ବାଧିକ ବୈଷୟିକଜ୍ଞାନ କ୍ଷେତ୍ରରେ ହୋଇଥିବାର ପ୍ରଧାନମନ୍ତ୍ରୀ କହିଛନ୍ତି ସେ କହିଛନ୍ତି ସମଗ୍ର ବିଶ୍ୱ ଭାରତକୁ ଏକ ବିଶ୍ୱସ୍ତ ତଥା ନିର୍ଭରଶୀଳ ଭାଗିଦାର ରାଷ୍ଟ୍ର ଦୂଷ୍ଟିରେ ଦେଖୁଛି

ଆଇଆଇଟି ଗୁଡ଼ିକ ଯେପରି ଅଧିକରୁ ଅଧିକ ବିକାଶ କରିବେ ସରକାର ତାହା ନିଶ୍ଚିତ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶରେ ବର୍ତ୍ତମାନ ହାକାଥନ୍ର ଏକ ବାତାବରଣ ସୃଷ୍ଟି ହୋଇଛି ଓ ଏହାଦ୍ୱାରା ଦେଶର ଯୁବ ପ୍ରତିଭାମାନେ ଜାତୀୟ ଓ ଆନ୍ତର୍ଜାତିକ ସମସ୍ୟା ଗୁଡ଼ିକର ସମାଧାନ ବାହାର କରିପାରୁଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ସଂସ୍କାର କାର୍ଯ୍ୟ ସମ୍ପାଦନା ଓ ରୂପାନ୍ତରଣର ନୀତି ସହ ଅଗ୍ରସର ହେବାକୁ ପ୍ରତିଶ୍ରତିବଦ୍ଧ ଶୀ ମୋଦି କହିଛନ୍ତି ଏଭଳି କୌଣସି କ୍ଷେତ୍ ନାହିଁ ଯେଉଁଠି ସଂସ୍କାର ଅଣାଯାଇନାହିଁ ସରକାର ଆଶିଥିବା ସଂସ୍କାରଗୁଡ଼ିକରେ ସେ ଉଲ୍ଲେଖ କରିଛନ୍ତି

ସେ କହିଛନ୍ତି ଭାରତରେ ବିଶ୍ୱର ଅନ୍ୟ ଦେଶଗୁଡ଼ିକ ତୁଳନାରେ ଉଦ୍ୟୋଗ ଟିକସ ସବୁଠୁ କମ୍ ରହିଛି ଉତ୍ପାଦନ ବୃଦ୍ଧି ପାଇଁ ପ୍ରୋସାହନ ମୂଳକ ଯୋଜନାମାନ ପ୍ରସ୍ତୁତ କରାଯାଇଛି ଯାହା ଦ୍ୱାରା ଦେଶର ରାପ୍ତାନୀ ଓ ଉତ୍ପାଦନ ବୃଦ୍ଧି ପାଇବ ପ୍ରଧାନମନ୍ତ୍ରୀ କହିଛନ୍ତି ଆମର ଆଜିର କାର୍ଯ୍ୟ ବିଶ୍ୱର ଭବିଷ୍ୟତ ନିର୍ଦ୍ଧାରଣ କରିବ ସେ କହିଛନ୍ତି କୋବିଡ୍ ପରବର୍ତ୍ତୀ ସମୟରେ ପ୍ରାୟ ସବୁ କ୍ଷେତ୍ରରେ ପରିବର୍ତ୍ତନ ଦେଖିବାକୁ ମିଳିବ ସେ କହିଛନ୍ତି ଅନେକ ଅର୍ଥନୈତିକ ସଂସ୍କାର ଯୋଗୁଁ ବିଶ୍ୱ ଅର୍ଥନୀତିରେ ଅଗ୍ରଗତି ଘଟିବ

କୋବିଡ୍ ପରବର୍ତ୍ତୀ ପରିସ୍ଥିତିରେ ବିଶ୍ୱ ନିଜକୁ ଖାପ ଖୁଆଇ ଚାଲିବାକୁ ହେବ ବୋଲି ଶ୍ରୀ ମୋଦୀ କହିଛନ୍ତି ଭାରତର ଯୁବ ପ୍ରତିଭାମାନେ ସେମାନଙ୍କର ପ୍ରତିଭାର ପ୍ରଦର୍ଶନ କରିବାକୁ ସରକାର ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ର ଓ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ସହ ମିଶି କାର୍ଯ୍ୟ କରୁଥିବାର ପ୍ରଧାନମନ୍ତ୍ରୀ ଜଣାଇଛନ୍ତି ସେ କହିଛନ୍ତି ଭାରତ ବୈଭବ ଶିଖର ବୈଠକର ଆୟୋଜନ କରିଥିଲା ଯେଉଁଥିରେ ବିଜ୍ଞାନ ଓ ନବୀକରଣ କ୍ଷେତ୍ରର ବିଶ୍ୱର ପ୍ରତିଭାଶାଳୀ ବ୍ୟକ୍ତିମାନେ ଅଂଶଗ୍ରହଣ କରିଥିଲେ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଏହାର କାର୍ଯ୍ୟ ଶୈଳୀରେ ଅନେକ ପରିବର୍ତ୍ତନ ଆଣିଛି ମହାକାଶ କ୍ଷେତ୍ରରେ ଐତିହାସିକ ସଂସ୍କାରମାନ ଅଣାଯାଇଛି ଓ ସମଗ୍ର ବିଶ୍ୱ ଭାରତର ପ୍ରତିଭାକୁ ଜାଣିବାର ସୁଯୋଗ ପାଇଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ସଦ୍ୟ ସଂକ୍ରମିତମାନଙ୍କ ତ୍କଳନାରେ ଆରୋଗ୍ୟ ଲୋକଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବା ଯୋଗୁଁ ଏହା ସମ୍ଭବ ହୋଇଛି

ଏଥିରେ ଅଧିକ କମିଟି ପ୍ରକୋଷ୍ଠ ଓ ରାଜନୈତିକ ଦଳଗୁଡ଼ିକର କାର୍ଯ୍ୟାଳୟ ସ୍ଥାନ ପାଇବ

ସେଶ୍ଚର ଫାର୍ମସ ଟକ୍ କେନ୍ଦ୍ର ସରକାର ଓ କୃଷକ ସଂଘଗୁଡ଼ିକର ପ୍ରତିନିଧିମାନଙ୍କ ମଧ୍ୟରେ ପଞ୍ଚମ ପର୍ଯ୍ୟାୟ କଥାବାର୍ତ୍ତା ନୂଆଦିଲ୍ଲୀରେ ଚାଲିଛି କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଆଜି ସକାଳେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ବେଳେ କୃଷକମାନେ ସେମାନଙ୍କର ଆଭିମୁଖ୍ୟରେ ପରିବର୍ତ୍ତନ ଆଶିବେ ଓ ଧର୍ମଘଟ ପ୍ରତ୍ୟାହାର କରିନେବେ ବୋଲି ଆଶାବ୍ୟକ୍ତ କରିଥିଲେ

ସରକାରଙ୍କ ପକ୍ଷରୁ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ରେଳବାଇ ମନ୍ତ୍ରୀ ପୀୟୁଷ ଗୋଏଲ ଓ ବାଶିଜ୍ୟ ରାଷ୍ଟ୍ରମନ୍ତ୍ରୀ ସୋମପ୍ରକାଶ କଥାବାର୍ତ୍ତାରେ ପ୍ରତିନିଧିତ୍ୱ କରିଥିଲେ କଥାବାର୍ତ୍ତା ଅତ୍ୟନ୍ତ ସୌହାର୍ଦ୍ଧ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ଅନୁଷ୍ଠିତ ହୋଇଥିଲା କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ସରକାର କୂଷକମାନଙ୍କ କଲ୍ୟାଣ ପାଇଁ ସମ୍ପର୍ଣ୍ଣ ପ୍ରତିଶ୍ରତିବଦ୍ଧ ବୋଲି ସେମାନଙ୍କୁ କହିଥିଲେ ସର୍ବନିମ୍ନ ସହାୟକ ମୂଲ୍ୟ ବଳବତ୍ତର ରହିବା ବିଷୟରେ ସେ କୃଷକମାନଙ୍କୁ ପ୍ରତିଶ୍ରତି ଦେଇଥିଲେ ସେ ଦୃଷ୍ଟିରୁ କୁଷକମାନଙ୍କର ଭୟ କରିବାର କୌଣସି କାରଣ ନାହିଁ ବୋଲି ମନ୍ତ୍ରୀ କହିଥିଲେ

ଯେଉଁ ସାମ୍ବିଧାନିକ ନିୟମକୁ ଭିତ୍ତିକରି ସେହି ଆଇନ୍ଗୁଡ଼ିକ ପ୍ରଣୟନ କରାଯାଇଥିଲା ସରକାର ସେ ସଂକ୍ରାନ୍ତରେ କୃଷକମାନଙ୍କୁ ଅବଗତ କରାଇଥିଲେ

କୃଷି ଜାତୀୟ ରାଜପଥ ଅର୍ଥ ଶକ୍ତି ଗ୍ରାମାଞ୍ଚଳ ବିକାଶ ମସ୍ୟପାଳନ ଓ କଳସମ୍ପଦ ମନ୍ତ୍ରଣାଳୟର ପ୍ରତିନିଧିମାନେ ଟିମ୍ରେ ଯାଇଛନ୍ତି

ଆନ୍ତଃ ମନ୍ତ୍ରିସ୍ତରୀୟ ଟିମ୍ ଘୂର୍ଣ୍ଣବାତ୍ୟା ଯୋଗୁଁ ଘଟିଥିବା କ୍ଷୟକ୍ଷତିର ଆଜି ଆକଳନ କରିବେ ଏହା ପୂର୍ବରୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ ପାଲାମୀସ୍ୱାମୀ ସେମାନଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେବେ କେନ୍ଦ୍ରୀୟ ଟିମ୍ ଚେନ୍ନାଇ ଚେଙ୍ଗଲପଟୁ କାଞ୍ଚପୁରମ୍ ତିରୁବଲୁର କଡଲୁର ବିଲୁପୁରମ୍ ଭେଲୋର ଓ ତିରୁପତ୍ତୁର ସମେତ ବିଭିନ୍ନ ସ୍ଥାନ ପରିଦର୍ଶନ କରିବେ ମଙ୍ଗଳବାର ଦିନ ଚେନ୍ନାଇ ପ୍ରତ୍ୟାବର୍ତ୍ତନ କରିବା ପରେ କେନ୍ଦ୍ରୀୟ ଟିମ୍ ତାମିଲନାଡୁ ସରକାରଙ୍କ ସହ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି

ଏହା ପୂର୍ବରୁ ସେ ହାଇକୋର୍ଟର ରେଜିଷ୍ଟ୍ରାର୍ ଜେନେରାଲ୍ ଥିଲେ

ଭାରତୀ ଟିମ୍ ଆସନ୍ତାକାଲିର ମ୍ୟାଚ୍ରେ ବିଜୟୀ ହୋଇ ଟି ଟ୍ୱୋଷ୍ଟି ଶୃଙ୍ଖଳା ହାସଲ କରିବାକୁ ଲକ୍ଷ୍ୟ ରଖିଛି ପ୍ରଥମ ମ୍ୟାଚ୍ରେ ରବିନ୍ଦ୍ର ଜାଡେଜାଙ୍କ ହେଲ୍ମେଟ୍ରେ ବଲ୍ ବାଜିଥିବାରୁ ଆସନ୍ତା ଦୁଇଟିଯାକ ମ୍ୟାଚ୍ ସେ ଖେଳିବେ ନାହିଁ